ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ

ନିଜ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଭାରତ ଦେଶର ମହିଳାମାନଙ୍କର ଉଲ ଗୌରବାନ୍ୱିତ

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବିଜେଡି ମହିଳାମୋର୍ଚ୍ଚା ପକ୍ଷର୍ ଆୟୋକିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ ଏହା କହିଛନ୍ତି

ଏଥିରେ ବିଜେପି ରାକ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଯୋଗଦେଇ ମହିଳାମାନଙ୍କ ଉନ୍ତି ଓ ସଶକ୍ତିକରଣ ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କର୍ବଛନ୍ତି ବୋଲି କହିଛନ୍ତି

ଦେଶରେ କରୋନା ଟିକାକରଣ ଅଭିଯାନ ସୁରୁଖୁରୁରେ ଆଗେଇ ଚାଲିଛି